ନଗଦ ସୁବିଧା ହସ୍ତାନ୍ତର ଯୋଜନାରେ ଚାଷୀଙ୍ ଖାତାରେ ଟଙ୍କା ଜମା କରାଯାଉଛି

ବିଭିନୁ ସ୍ଥାନରେ ବିଷୋଭକାରୀମାନଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି

ବିଭିନ୍ନ ସ୍ଚାନରେ ଘରୋଇ ବସ୍ ଚଳାଚଳ ବନ୍ନ ରହିଛି

ଯାହାଫଳରେ ବସ୍ଷାଣ୍ଠାରେ ସମସ୍ତ ବସ୍ ଅଟକି ରହିଛି

ଏବେ ଗାଡ଼ି ଚଳାଚଳ ବନ୍ଦ ଥିଲେ ମଧ୍ଧ ବିଭିନ୍ନ ସ୍ସାନରେ ଦୋକାନ ବଜାର ଖୋଲା ରହିଛି ତାଲିମ କାର୍ଯ୍ୟକ୍ମ ଅନୁଗୋଳ କିଲ୍କାରେ ଆସନ୍ତା ନିର୍ବାଚନରେ ଅର୍ଥବଳକୁ ନିୟନ୍ତଣ ଓ ତଦାରଖ କରିବା ପାଇଁ ଇଲେକ୍ସନ୍ ଏକ୍ପେଣ୍ଡିଚର୍ ଟିମ୍ର ସଦସ୍ୟମାନଙ୍ଙ୍ ନେଇ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଧ୍ଘଷତାରେ ଅନୁଷ୍ତିତ ହୋଇଛି

ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ଆସନ୍ତା ବର୍ଷ ସଚୁ ସେକ୍କରରେ ଏହି ବ୍ୟବସ୍ତା କରାଯିବ ବୋଲି ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି

ତିନି ଚାରୋଟି ସ୍କ୍କଲ୍ ପାଇଁ ପୁଲିସ୍ ସୁରକ୍ଷା ବଳୟ ମଧରେ ଗୋଟିଏ ଲେଖାଏଁ ଗାଡ଼ିର ବ୍ୟବସ୍ରା କରାଯାଇଛି

ସେ କହିଛନ୍ତି ଗତବର୍ଷଠାରୁ ନିକ ସ୍କୁଲରେ ନିକ ସେକ୍ଷର ବ୍ୟବସ୍ଷା ଉଠି ଯାଇଛି ଏଥର ସ୍କୁଲର ନିକଟ ପରୀକ୍ଷା କେହ୍ରରେ ଏହି ସେକ୍କର କରାଯାଇଛି ପ୍ରତି କିଲ୍ଲାରେ କିଲ୍ଲାପାଳ ଏସ୍ପି ଓ କିଲ୍ଲ ଶିକ୍ଷା ଅଧିକାରୀ ମିଳିତ ଭାବେ ଏହି ସେକ୍କର ଠିକ୍ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ଆଜି ଓଡ଼ିଶା ବନ୍ଦ ସତ୍ତ୍ େ ସବୁ ନୋଡାଲ୍ ସେକ୍କରଗୁଡ଼ିକୁ ଗତକାଲି ସନ୍ଧ୍ୟାରୁ ପ୍ରଶ୍ନପତ୍ରଗୁଡ଼ିକ ପହଞ୍ ସାରିଛି

ଚଳିତବର୍ଷ ବହୁ ଯୁବ ଚଳଚ୍ଚିତ୍ର ନିର୍ମାତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି

ମୃତକମାନେ ହେଲେ ବୃଦ୍ଧି କୋମନା ଗାଁର ବିବେକାନନ ବାଗ ଏବଂ ରିଟନ୍ ହଂସା ଗତକାଲି ବିଳଧିତ ରାତିରେ ଏହି ଦୂର୍ଘଟଣା ଘଟିଛି ବିବେକାନନ୍ଦ ଓ ରିଟନ୍ଙ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ ଥିବାରୁ ପରିବାର ଲୋକେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି

ସେମାନଙ୍କୁ ବ୍ରହ୍କପୁର ବଡ଼ମେଡ଼ିକାଲକୁ ସ୍ଚାନାନ୍ତର କରାଯାଇଛି ବସ୍ଟି ବରଯାତ୍ରୀଙ୍କୁ ଧରି ଆସିକା ଫେରୁଥିବା ବେଳେ ଅକ୍ଷାରିକୋଟ ନିକଟରେ ଓଲଟି ପଡ଼ିଥିଲା ପୁଲିସ୍ ଘଟଶାସ୍ଚଳରେ ପହଞ୍ ତଦନ୍ତ କରୁଛି